ଶୀତଲହରୀ ସାରା ରାକ୍ୟରେ ଏବେ ହାଡ଼ଭଙ୍ଗା ଶୀତ ଜାରି ରହିଛି

ସବୁ ବ୍ଲକ୍ ତହସିଲ ଗ୍ରାମ ପଞ୍ଚାୟତକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ଅପରପକ୍ଷରେ ବର୍ଉମାନ ରାଜ୍ୟରେ ଶୀତ ସହିତ ଘନକୁହୁଡ଼ି ମଧ୍ଧ ଲାଗି ରହିଛି ଆଭ୍ୟନ୍ତରିଣ ଓଡ଼ିଶା ସମେତ ଅନୁଗୁଳ କଳାହାଣ୍ଡି ଓ କକ୍ଷମାଳ ଜିଲ୍ଲାରେ କୁହୁଡ଼ି ଲାଗି ରହିଛି

ବାହାରେ ଥିବା ଗାଡ଼ିଗୁଡ଼ିକର ଉପରିଭାଗରେ ବରଫ ଆସ୍ତରଣ କମି ରହିଥିବା ଦେଖାଯାଇଛି

ତେବେ ଆଜିଠାରୁ ତାପମାତ୍ରା କମିବା ଯୋଗୁଁ ଶୀତ ବଢ଼ିବାର ସମ୍ଭାବନା ରହିଛି ସେହିଭଳି ରାଜଧାନୀ ଦିଲ୍ଲୀ ସବୁଠାରୁ ଥଣ୍ଡା ସହର ଭାବେ

ବ୍ରହ୍କପୁର ବଡ଼ ମେଡିକାଲରେ ଚିକିହାଧୀନ ଅବସ୍ଥାରେ ଏହି ତିନି ଜଶ ପ୍ରାଶ ହରାଇଥିଲେ

ପ୍ରଥମେ ଦିଗପହଖି ଓ ପରେ ବ୍ରହ୍କପୁର ମେଡିକାଲରେ ଚିକିହାଧୀନ ବେଳେ ତାଙ୍କର ମୃତ୍ୟୁ ହୋଇଛି ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏହି ଅଘଟଣ ହୋଇଥିବା ସନ୍ଦେହ କରାଯାଉଛି

ବୟସାଧିକ କାରଣରୁ କିଛିଦିନ ଧରି ସିଂହଟି ଅସୁସ୍ଥିଲା

ଜେଏମ୍ଏଫ୍ସି ଜରିନ୍ ଖାଁଙ୍ ସଂଯୋଜନାରେ ଅନୁଷ୍ପିତ ଏହି ଶିବିରରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଆଇନସେବା ପ୍ରାଧିକରଣର ସଚିବ ଦେବାଶିଷ ନାୟକ ଯୋଗ ଦେଇଥିଲେ

ଫଳରେ ବୃଦ୍ଧାଙ୍କର ଦୁଇ ଗୋଡ଼ ଭାଙ୍ଗିଯାଇଛି